ଝାଡ଼ଖଣ୍ଡ ପୋଲିଂ ଝାଡ଼ଖଣ୍ଡରେ ଆଜି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଛି ଏହି ପର୍ଯ୍ୟାୟରେ ଧାନବାଦ ଦେଓଘର ଗିରଡିହ ଏବଂ ବେକାରେ

ନିର୍ବାଚନକୁ ଅବାଧ ଓ ଶାନ୍ତିପୂର୍ଣ୍ଣ କରିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ସମସ୍ତ ବୁଥ୍ରେ କେନ୍ଦ୍ରୀୟ ପାରାମିଲିଟାରୀ ଯବାନମାନଙ୍କୁ ମୁତୟନ କରାଯାଇଛି

ଅସାମାଜିକ ବ୍ୟକ୍ତିଙ୍କ ପ୍ରବେଶକୁ ରୋକିବା ପାଇଁ ବିହାର ଓ ପଶ୍ଚିମବଙ୍ଗର ସୀମାକୁ ସିଲ କରାଯାଇଛି

ସୀତାରମଣ ବଜେଟ୍ କନ୍ସଲଟେସନ୍ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ନୂଆଦିଲ୍ଲୀରେ ବିଭିନ୍ନ ସମ୍ପୃକ୍ତ ପକ୍ଷଙ୍କ ସହ ପ୍ରାକ୍ ବଜେଟ୍ ବିଚାରବିମର୍ଶ କରିବେ ଏହି ବୈଠକ କାଳରେ ସେ ବିଭିନ୍ନ ଶିଳ୍ପସଂସ୍ଥା କୃଷକ ସଂଗଠନ ଓ ଅର୍ଥନୀତିଜ୍ଞଙ୍କଠାରୁ ଦେଶର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଆବଶ୍ୟକ ମତାମତ ଲୋଡିବେ ଆସନ୍ତାବର୍ଷ ଫେବୃୟାରୀ ପହିଲାରେ ସେ ପାର୍ଲାମେଣ୍ଟରେ ତାଙ୍କର ଦ୍ୱିତୀୟ ବଜେଟ୍ ଉପସ୍ଥାପନ କରିବେ ଷ୍ଟାର୍ଟଅପ୍ ଫିନ୍ଟେକ୍ ଓ ଡିଜିଟାଲ କ୍ଷେତ୍ରର ବ୍ୟକ୍ତିମାନଙ୍କୁ ମଧ୍ୟ ଅର୍ଥମନ୍ତ୍ରୀ ସାକ୍ଷାତ କରିବେ ପରେ ଶ୍ରୀମତୀ ସୀତାରମଣ ଅର୍ଥନୈତିକ ଷେତ୍ର ଓ ପୁଞ୍ଜିବଜାରର ପ୍ରତିନିଧିମାନଙ୍କ ସହିତ ମଧ୍ୟ ବିଚାରବିମର୍ଶ କରିବାର କାର୍ଯ୍ୟକ୍ରମ ରହିଛି

ଏହାଦ୍ୱାରା ଆୟକର ସେବା କ୍ଷେତ୍ରର ସୁଫଳ ଅଧିକ ସହଜରେ ଜନସାଧାରଣଙ୍କ ନିକଟରେ ପହଞ୍ଚପାରିବ

ଅନ୍ଲାଇନରେ ପ୍ୟାନ ସହିତ ଆଧାର ସଂଯୋଗ ପାଇଁ କରଦାତାମାନଙ୍କୁ ଇ ଫାଇଲିଂ ପୋଟାଲକୁ ଲଗ୍ଇନ୍ କରିବାକୁ ପଡିବ ଏହାଛଡା ଏହି ସଂଯୋଗୀକରଣ ପାଇଁ ଆୟକର ବିଭାଗ ଏକ ଏସଏମ୍ଏସ ଭିତ୍ତିକ ସୁବିଧା ଯୋଗାଇ ଦେଇଛି ଦିଲ୍ଲୀ ପ୍ରୋଟେଷ୍ଟ୍ ଦିଲ୍ଲୀର ଓଖଲା ଜାମିଆ ନିଉଫ୍ରେଣ୍ଡସ କଲୋନି ଓ ମଦନପୁର ଖଦର ଅଞ୍ଚଳରେ ଥିବା ସବୁ ସ୍କୁଲ୍ ଆଜି ବନ୍ଦ ରହିବ ସଂପୂକ୍ତ ଅଞ୍ଚଳରେ ପ୍ରତିବାଦ ଓ ଗଣ୍ଡଗୋଳ ଚାଲିଥିବାରୁ ସରକାର ଏଭଳି ନିଷ୍କଭି ନେଇଛନ୍ତି ବୋଲି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିଶୋଡିଆ କହିଛନ୍ତି

ଆସାମ ସିଚୁଏସନ୍ ଆସାମରେ ଗତ ତିନିଦିନ ମଧ୍ୟରେ କୌଣସି ଅପ୍ରୀତିକର ଘଟଣା ଘଟିଥିବାର ଖବର ମିଳିନାହିଁ ତେବେ ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ନାଗରିକତ୍ୱ ସଂଶୋଧନ ଆଇନ ବିରୋଧରେ ଲୋକମାନେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଥିଲେ ଗୁଆହାଟୀ ଓ ଦ୍ରିବୁଗଡ଼ ସହରରେ ପରିସ୍ଥିତିରେ ଉନ୍ନତି ଘଟିବାରୁ ଦିନ କର୍ଫ୍ୟୁରେ କୋହଳ କରାଯାଇଛି ଗଣତାନ୍ତ୍ରିକ ପ୍ରତିବାଦ ନାଁରେ ଯେଉଁ ସମାଜବିରୋଧୀମାନେ ହିଂସାକାଣ୍ଡରେ ଲିପ୍ତ ରହୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍ତି ଆସାମ ଜନସାଧାରଣଙ୍କ ଅଧିକାରର ସୁରକ୍ଷା ପାଇଁ ରାଜ୍ୟ ସରକାର ପ୍ରତିଶ୍ରତିବଦ୍ଧ ବୋଲି ସେ ପୁଶିଥରେ ପ୍ରକାଶ କରିଛନ୍ତି ଇତିମଧ୍ୟରେ ବିଜେପିର ସହଯୋଗୀ ଦଳ ଆସାମ ଗଣପରିଷଦ କହିଛି ଯେ ଏହି ନୂଆ ଆଇନ୍ ଆସାମରେ ବିଶେଷକରି ବ୍ରହ୍ମପୁତ୍ର ଉପତ୍ୟକାରେ କାର୍ଯ୍ୟକାରୀ ହେବା ଅନୁଚିତ ଦଳର ନେତୃବୃନ୍ଦ ଏହି ମର୍ମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ଅବଗତ କରାଇବେ ମେଘାଳୟରେ ପରିସ୍ଥିତିରେ କ୍ରମଶଃ ଉନ୍ନତି ପରିଲକ୍ଷିତ ହେଉଛି

ସହରରେ କୌଣସି ପ୍ରକାର ଅପ୍ରୀତିକର ଘଟଣା ଘଟିଥିବାର ଖବର ମିଳିନାହିଁ

ଗତକାଲି କଲିକତାର ରାଜଭବନଠାରେ ସାମ୍ବାଦିକମାନଙ୍କୁ ସେ କହିଛନ୍ତି ଯେ ରାଜନୈତିକ ଦଳଗୁଡ଼ିକ ମଧ୍ୟ ଏଭଳି ପରିସ୍ଥିତିରେ ସଂଯମ ଆଚରଣ କରିବା ଉଚିତ ସେହିଭଳି ରାଜ୍ୟରେ ସଂଶୋଧିତ ନାଗରିକତ୍ୱ ଆଇନ କାର୍ଯ୍ୟକାରୀ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯେଉଁ ବିଜ୍ଞାପନ ଦେଇଛନ୍ତି ତାହାକୁ ପ୍ରତ୍ୟାହାର କରିନେବାକୁ ସେ ପରାମର୍ଶ ଦେଇଛନ୍ତି ଆମ କଲିକତା ପ୍ରତିନିଧି ଜଣାଇଛନ୍ତି ଯେ ଏହି ଆଇନକୁ ବିରୋଧ କରି ମୁର୍ଶିଦାବାଦ ବୀରଭୂମ ଦକ୍ଷିଣ ଚବିଶ ପ୍ରଗଣା ଏବଂ ବର୍ଦ୍ଧମାନର କେତେକ ସ୍ଥାନରେ ହିଂସାକାଣ୍ଡମାନ ଘଟିଛି ବିଭିନ୍ନ ସ୍ଥାନୀୟ ଓ ଦୂରଗାମୀ ଟ୍ରେନ୍ଗୁଡ଼ିକୁ ବାତିଲ କରାଯାଇଥିବା ବେଳେ ଆଉ କେତେକ ଗତିପଥ ପରିବର୍ତ୍ତନ କରାଯାଇଛି

ଉଦ୍ଧବ ସିଟିଜେନ୍ସିପ୍ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ ତାଙ୍କ ସରକାର ନାଗରିକତ୍ୱ ସଂଶୋଧନ ଆଇନକୁ ଭଲଭାବେ ଅନୁଧ୍ୟାନ କରିବା ପରେ ଏ ସଂକ୍ରାନ୍ତରେ ଚଡ଼ାନ୍ତ ନିଷ୍କଭି ଗ୍ରହଣ କରିବ ଏହି ଆଇନ ସଫପର୍କରେ ତାଙ୍କ ଦଳ ଯେଉଁସବୁ ପ୍ରଶ୍ନ ଉଡ୍ଚାପିତ କରିଥିଲା ବିଲ୍ରେ ସେଥିପ୍ରତି ଦୃଷ୍ଟି ଦିଆଯାଇଛି କି ନାହିଁ ତାହାକୁ ଅନୁଧ୍ୟାନ କରାଯିବ ଏବଂ ଏହାର ସାୟିଧାନିକ ଓ ବିଚାରବିଭାଗୀୟ ଦିଗଗୁଡ଼ିକୁ ବିଚାର କରି ରାଜ୍ୟ ସରକାର ଚୂଡ଼ାନ୍ତ ନିଷ୍କଭି ନେବେ ନାଗପୁରଠାରେ ମହାରାଷ୍ଟ୍ର ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ପୂର୍ବରୁ ପାରମ୍ପରିକ ଚାଭୋଜି ଅବସରରେ ଗଣମାଧ୍ୟମର ପ୍ରତିନିଧିଙ୍କ ସହ ଆଲୋଚନାବେଳେ ଶ୍ରୀ ଠାକରେ ଏହି ସୂଚନା ଦେଇଛନ୍ତି ସେ କହିଛନ୍ତି ଯେ କେନ୍ଦ୍ର ସରକାର ଅସଲ ପ୍ରସଙ୍ଗରୁ ଦୂରେଇଯାଇ ଅନ୍ୟାନ୍ୟ କାର୍ଯ୍ୟ ମାଧ୍ୟମରେ ଲୋକଙ୍କୁ ଭ୍ରମିତ କରୁଛନ୍ତି ଦେଶର କେତେକ ଅଞ୍ଚଳରେ ଅନିୟନ୍ତିତ ବ୍ୟବସ୍ଥା ଯୋଗୁଁ ଭୟ ଓ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି

ବିଜୟ ଦିବସ ଭାରତ ଆଜି ବିଜୟ ଦିବସ ପାଳନ କରୁଛି

ଏହି ଲଢ଼େଇରେ ପ୍ରାଣପାତ କରିଥିବା ଭାରତ ବୀର ଯବାନମାନଙ୍କ ପ୍ରତି ରାଷ୍ଟ୍ର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି

ଏଥିସହିତ ଯୁଦ୍ଧର ଅବସାନ ଘଟିଥିଲା ଏବଂ ପୂର୍ବ ପାକିସ୍ତାନ ଅଲଗା ହୋଇ ସ୍ୱାଧୀନ ବାଂଲାଦେଶ ଗଠିତ ହୋଇଥିଲା ପ୍ରଧାନ ଷ୍ଟୁଡେଣ୍ଟସ ଇଞ୍ଜିନିୟରି ଛାତ୍ରଛାତ୍ରୀମାନେ ପାରମ୍ପରିକ ବୃତ୍ତିରେ ନ ଯାଇ ନିଜର କିଛି ଉଦ୍ୟୋଗ କରିବା ପାଇଁ ବ୍ରତୀ ହେବା ଉଚିତ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି

ଉଦ୍ୟମିତା ଓ ଉଦ୍ୟୋଗ ବିକାଶ କେନ୍ଦ୍ରର ବିଜେପି ସରକାରଙ୍କ ଲକ୍ଷ୍ୟ ଏବଂ ଏଥିପାଇଁ ସବୁ ପ୍ରକାରର ସହାୟତା ଯୋଗାଇ ଦିଆଯାଉଛି ବୈଷୟିକ ଛାତ୍ରଛାତ୍ରୀମାନେ ଏହାର ସୁଯୋଗ ନେବାକୁ ସେ ଆହ୍ପାନ ଜଣାଇଛନ୍ତି ଯୁବସମାଜର ଆଶା ଆକାଂକ୍ଷା ପୂରଣ ଦିଗରେ ଦେଶର ବୈଜ୍ଞାନିକ ସମୁଦାୟ ସହଯୋଗ କରିବାକୁ ଆଗେଇ ଆସିବା ଉଚିତ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ମଷ୍ଟ୍ ଆନାଉନ୍ନମେଣ୍ଟ ଆକାଶବାଣୀର ସମାଚାର ସେବା ପ୍ରଭାଗ ପକ୍ଷରୁ ଆଜି ରାତିରେ ସାପ୍ତାହିକ ଦ୍ୱିଭାଷୀ ପବ୍ଲିକ୍ ସ୍ୱିକ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ପ୍ରସାରିତ ହେବ

ଏହି ନମ୍ଘର ଯୋଗେ ଶ୍ରୋତାମାନେ ବିଶେଷଜ୍ଞ ଓ ସଚିବଙ୍କୁ ପ୍ରଶ୍ନ ପଚାରି ପାରିବେ

ଏହା ମଧ୍ୟ ଦୂରଦର୍ଶନ ଡିଟିଏଚ୍ରେ ଉପଲବ୍ଧ ହେବ କ୍ରିକେଟ୍ ଚେନ୍ନାଇର ଏମ୍ଏ ଚିଦ୍ୟରମ୍ ଷ୍ଟାଡିୟମ୍ରେ ଗତକାଲି ଭାରତ ଓ ଓ୍ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଏକଦିବସୀୟ କ୍ରିକେଟ୍ ମ୍ୟାଚ୍ରେ ସାଏ ହୋପ୍ ଏବଂ ସିମରନ ହେଟମେୟରଙ୍କ ଯୋଡ଼ି ସହାୟତାରେ ଓ୍ୱେଷ୍ଟଇଣ୍ଡିଜ୍ ଭାରତକୁ ଆଠ ୱିକେଟ୍ରେ ପରାସ୍ତ କରିଛି

ପରବର୍ତ୍ତୀ ମ୍ୟାଚ୍ ଆସନ୍ତା ବୁଧବାର ଦିନ ବିଶାଖାପାଟଣାରେ ଅନୁଷ୍ଠିତ ହେବ